ଇସି ତେଲେଙ୍ଗନା ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ ଦଳ' ତେଲଙ୍ଗନା ବିଧାନସଭା ନିର୍ବାଚନ ପୂର୍ବରୁ ହାଇଦ୍ରାବାଦ୍ଠାରେ ରାଜନୈତିକ ଦଳଗୁଡିକର ପ୍ରତିନିଧ୍ୟମାନଙ୍କ ସହ ଆଜି ଆଲୋଚନା କରୁଛନ୍ତି

ଶ୍ରୀ ରାବତ୍ ଓ ଅନ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡା ଏବଂ ଅଶୋକ ଲାବାସା ଆଜି ପୋଲିସ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ସାକ୍ଷାତ କରିବେ ଆସନ୍ତାକାଲି ନିର୍ବାଚନ କମିଶନ ଦଳ ଦିଲ୍ଲୀ ନିର୍ବାଚନ ଅଧିକାରୀ ଓ ପୋଲିସ ସୁପରିନଟେଶ୍ଡେଣ୍ଟଙ୍କୁ ସାକ୍ଷାତ କରି ନିର୍ବାଚନ ବ୍ୟବସ୍ଥାର ସମୀକ୍ଷା କରିବ ଏହା ବ୍ୟତୀତ ଆୟକର ବିଭାଗ ଅବକାରୀ ଶୁଳ୍କ ଓ ଆଇନ ଶ୍ଚିଙ୍ଖଳାରକ୍ଷାକାରୀ ସଂସ୍ଥା ତଥା ପରିବହନ ରେଳ ଓ ବିଧାନ ବନ୍ଦର କର୍ତ୍ତ୍ୱପକ୍ଷର ବରିଷ୍ଣ ଅଫିସରମାନଙ୍କୁ ନିର୍ବାଚନ କମିଶନ ଦଳ ସାକ୍ଷାତ କରିବେ ବୁଧବାର ଦିନ ନିର୍ବାଚନ କମିଶନ ଦଳ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ଇସି ଛତିଶଗଡ ବିଧାନସଭା ନିର୍ବାଚନ ହେବାକୁ ଥିବା ଛତିଶଗଡରେ ନିର୍ବାଚନ କମିଶନ ରାଜନୈତିକ ଦଳଗୁଡିକ ଦ୍ୱାରା ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ସନ୍ଦେଶଗୁଡିକୁ କଡାକଡି ଯାଞ୍ଚ କରୁଛି ନିର୍ବାଚନ ଆଚରଣ ବିଧି ଲଂଘନ ହେବା ଭଳି କୌଣସି ସନ୍ଦେଶ ସେମାନେ ପ୍ରକାଶ କରୁଛନ୍ତି କି ନାହିଁ ତାହା ଜାଣିବାକୁ କମିଶନ ଏଭଳି କରୁଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁବ୍ରତ ସାହୁ କହିଛନ୍ତି' ନିର୍ବାଚନ ପ୍ରଚାର ସମ୍ବନ୍ଧୀୟ ଯେଉଁ ନିୟମକାନୁନ ଓ ସର୍ଭାବଳୀମାନ ଅନ୍ୟ ଗଣମାଧ୍ୟମ ପାଇଁ ଲାଗୁ ହେଉଛି ସେଗୁଡିକ ମଧ୍ୟ ସାମାଜିକ ଗଶମାଧ୍ୟମ ପାଇଁ ଲାଗୁ ହେବ ସେ କହିଛନ୍ତି' ପ୍ରାର୍ଥୀମାନଙ୍କୁ ସେମାନଙ୍କର ସାମାଜିକ ଗଶମାଧ୍ୟମ ସମ୍ୟନ୍ଧୀୟ ବିସ୍ତୃତ ତଥ୍ୟ ଦେବାକୁ ହେବ

ସାବରିମାଳା ସୁପ୍ରିମକୋର୍ଟ କହିଛନ୍ତି ସାବରିମାଳା ମନ୍ଦିର ମଧ୍ୟକୁ ମହିଳାମାନଙ୍କ ପ୍ରବେଶ ସଂକ୍ରାନ୍ତ ତାଙ୍କ ରାୟର ସମୀକ୍ଷା ଲୋଡି କରାଯାଇଥିବା ଆବେଦନ ଉପରେ କେବେ ଶୁଣାଶି କରାଯିବ କୋର୍ଟ ସେ ସଂକ୍ରାନ୍ତରେ ଆସନ୍ତାକାଲି ନିଷ୍ପଭି ନେବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଏସ୍କେ କଉଲଙ୍କ ଖଣ୍ଡପୀଠ ଓକିଲ ମାଥ୍ର୍ୟଜ ଜେ ନେଦୁମପରାଙ୍କ ଆବେଦନ ଉପରେ ବିଚାର କରି ଏହା ଜଣାଇଛନ୍ତି ସାୟିଧାନିକ ଖଣ୍ଡପୀଠଙ୍କ ରାୟର ସମୀକ୍ଷା ବିଷୟ ଲୋଡି ଶ୍ରୀ ନେଦ୍ରମପରା ଆବେଦନ କରିଥିଲେ

ସ୍ରରେଶ ପ୍ରଭୁ ଗୋଆରେ ବିଶେଷକରି ମାଛ ଆଦି ଖାଦ୍ୟ ଦୂଷିତକୁ ଦୃଷ୍ଟିରେ ରଖି ସେଠାରେ ଏକ ବିଶ୍ୱ ଶ୍ରେଣୀୟ ଖାଦ୍ୟ ପରୀକ୍ଷାଗାର ସ୍ଥାପନ କରାଯିବ ବୋଲି କେନ୍ଦ୍ର ବାଶିଜ୍ୟ ଓ ଶିଳ୍ପମନ୍ତ୍ରୀ ସୁରେଶ ପ୍ରଭୁ ସୂଚନା ଦେଇଛନ୍ତି ଆକି ରାଜ୍ୟ ସଚିବାଳୟଠାରେ ଆୟୋଜିତ ଏକ ସାମ୍ଭାଦିକ ସମ୍ମିଳନୀରେ ସେ ଏହି ସ୍ଟଚନା ଦେଇଛନ୍ତି ରପ୍ତାନୀ ନିରୀକ୍ଷକ ସଂସ୍ଥା ଏବଂ ଭାରତୀୟ ଗୁଣାତ୍ମକ ପରିଷଦର ମିଳିତ ସହଯୋଗରେ ଏହା ସ୍ଥାପନ କରାଯିବ ବୋଲି ଶ୍ରୀ ପ୍ରଭୁ କହିଛନ୍ତି ସେ ଆହୁରି କହିଛନ୍ତି ଯେ ଏହା ଦ୍ୱାରା ଗୋଆବାସୀଙ୍କୁ ଉନ୍ନତମାନର ଖାଦ୍ୟ ମିଳିପାରିବ ଭ୍ରାମ୍ୟମାନ ଗାଡି ଯୋଗେ ଖାଦ୍ୟ ପରୀକ୍ଷାର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ଶ୍ରୀ ପ୍ରଭୁ ସ୍ଟଚନା ଦେଇଛନ୍ତି ପିଏମ୍ ଅମିତ୍ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଜନ୍ମିଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି

ଏକ ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଅମିତ୍ ଶାହାଙ୍କ ନେତୃତ୍ୱରେ ଦେଶବ୍ୟାପୀ ଦଳ ବେଶ୍ ଉନ୍ନତି କରିଛି ତାଙ୍କ କଠିନ ପରିଶ୍ରମ ଦଳ ପାଇଁ ଏକ ବିରାଟ ପୁଞ୍ଜି ପ୍ରଧାନମନ୍ତ୍ରୀ ଶ୍ରୀ ଶାହଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଚ୍ଛନ୍ତି

ଫଳରେ ହରିୟାଣା ଏବଂ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ଭାଟ ହ୍ରାସ କରାଯାଇଛି ଅପରପକ୍ଷରେ ଦିଲ୍ଲୀ ସରକାର ଭାଟ ହ୍ରାସ କରିବା ଲାଗି ବାରଣ କରିଛନ୍ତି ଫଳରେ ଦୁଇ ସୀମାନ୍ତବର୍ତ୍ତୀ ରାଜ୍ୟତ୍କଳନାରେ ଦିଲ୍ଲୀର ପେଟ୍ରୋଲ ଡିକେଲ ଦର ଅଧିକ ରହିଛି

ଭେଙ୍କୟା ନାଇଡ଼ୁ ୟୁଥ ଉପରାଷ୍ଟ୍ରପତି ଭେଙ୍କୟାନାଇଡୁ ଛାତ୍ରଛାତ୍ରୀମାନେ ସେମାନଙ୍କର ମନୋନୀତ ବିଷୟରେ ଉକ୍ତୁଷ୍ଟ କାର୍ଯ୍ୟ କରି ଦେଖାଇବାକୁ ସେମାନଙ୍କୁ ଆହ୍ୱାନ ଦେଇଛନ୍ତି ଜଳନ୍ଧର ନିକଟସ୍ଥ ଲବଲି ପ୍ରଫେସନାଲ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉହବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ନାଇଡ଼ୁ କହିଛନ୍ତି' ଯୁବକମାନଙ୍କ ପାଇଁ ସ୍ରଯୋଗର ଆବଶ୍ୟକତା ରହିଛି ଓ ପ୍ରକୃତ ଶିକ୍ଷା ତାଲିମ ତଥା ଦକ୍ଷତା ପ୍ରଦାନ ମାଧ୍ୟମରେ ଏଥିପାଇଁ କ୍ଷେତ୍ର ସୃଷ୍ଟି କରାଯିବା ଆବଶ୍ୟକ ଯାହା ଫଳରେ ସେମାନେ ଚାକିରି ପଛରେ ନ ଗୋଡାଇ ଚାକିରି ସୃଷ୍ଟି କରିପାରିବେ ସେ କହିଛନ୍ତି ଶିକ୍ଷାନୁଷ୍ଠାନଗୁଡ଼ିକୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗପତି ପ୍ରତିଭା ବିକାଶ ଦିଗରେ କାର୍ଯ୍ୟ କରିବା ଉଚିତ ଉପରାଷ୍ଟ୍ରପତି କହିଛନ୍ତି ଛାତ୍ରଛାତ୍ରୀମାନେ ସମାଜରେ ଯେପରି ଦାୟିତ୍ୱବାନ ନାଗରିକ ହୋଇପାରିବେ ସେଥିପାଇଁ ଶିକ୍ଷାନ୍ରଷ୍ଠାନଗ୍ରଡିକ ସେମାନଙ୍କୁ ଅନୁପ୍ରାଣିତ କରିବାକୁ ହେବ ଭାରତକୁ ବିଶ୍ୱର ସବୁଠୁ ସମୃଦ୍ଧ ଦେଶଭାବେ ଗଢି ତୋଳିବା ପାଇଁ ଯୁବକ ଯୁବତୀମାନଙ୍କର ପ୍ରତିଭାର ସଦୁପଯୋଗ କରିବା ପ୍ରତି ସେ ଗୁରୁତ୍ୱଆରୋପ କରିଛନ୍ତି

ନାଗରିକତ୍ୱ ସଂଶୋଧନ ବିଲ୍କୁ ବିରୋଧ କରାଯାଇ ସେହି ସଂଗଠନଗୁଡିକ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ବିଜେପିର ରାଜ୍ୟ ଶାଖାର ସଭାପତି ରଞ୍ଜିତ କୁମାର ଦାସ ଆଜି ଗୌହାଟୀଠାରେ କହିଛନ୍ତି ବନ୍ଦ ପାଳନ ଦ୍ୱାରା କୌଣସି ସମସ୍ୟା ସମାଧାନ ହେବନାହିଁ ସେ କହିଛନ୍ତି ନାଗରିକତ୍ୱ ସଂଶୋଧନ ବିଲ୍ ସଂକ୍ରାନ୍ତ କେପିସି ତାଙ୍କର ନିଷ୍କତ୍ତି ନେବାକୁ ବାକି ରହିଛି ବନ୍ଦ ପାଳନକୁ ସମର୍ଥନ ନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସୁଷମା କ୍ରୋଏସିଆ ଭାରତ ଓ କ୍ରୋଏସିଆ ସାଂସ୍କୃତିକ ଆଦାନପ୍ରଦାନ ଓ କୃଟନୈତିକ ସହଯୋଗ ବୃଦ୍ଧି ପାଇଁ ଆଜି ନୂଆଦିଲ୍ଲୀରେ ଦୁଇଟି ଚୁକ୍ତି ସ୍ୱାକ୍ଷର କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ କ୍ରୋଏସିଆ ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମାରିଜା ପେଜ ସିନୋବିଜଙ୍କ ମଧ୍ୟରେ ଆଳି ଅପରାହୁରେ କଥାବାର୍ତ୍ତା ପରେ ଏହି ଚୁକ୍ତିଗୁଡିକୁ ସ୍ୱାକ୍ଷରିତ ହୋଇଛି ଉଭୟ ନେତା ବାଣିଜ୍ୟ ପୁଞ୍ଜିନିବେଶ ସ୍ୱାସ୍ଥ୍ୟ ବିଜ୍ଞାନ ଓ ବୈଷୟିକଜ୍ଞାନ ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ସହଯୋଗ ବୃଦ୍ଧିର ଉପାୟଗୁଡିକ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ପାରସ୍କରିକ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଛି

ରେସଲିଂ ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା କୁସ୍ତି ପ୍ରତିଯୋଗିତାର ଫାଇନାଲ ପର୍ଯ୍ୟାୟକୁ ଭାରତର ବିଶିଷ୍ଟ ମଲ୍ଲ ଯୋଦ୍ଧା ବଜରଙ୍ଗ ପୁନିଆ ପ୍ରବେଶ କରିଛନ୍ତି

ଆଜି ନ୍ତଆଦିଲ୍ଲୀଠାରେ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଉଚ୍ଚାଭିଳାଷୀ ଜିଲ୍ଲାଗୁଡିକରେ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧକ ବିକାଶ ସମ୍ପର୍କୀତ ଏକ କର୍ମଶାଳାରେ ଯୋଗଦେଇ ଶ୍ରୀ ପଟେଲ ଏହା କହିଛନ୍ତି